ସେ କହିଛନ୍ତି ଓଡ଼ିଶାରେ ସ୍ୱାସ୍ଥ୍ୟସେବାକୁ ବିକଶିତ କରିବାପାଇଁ ସମସ୍ତଙ୍କ ସହଯୋଗ ଜରୁରୀ

ସେଥିପାଇଁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଞଳରେ ଟିକାକରଣ କାର୍ଯ୍ୟ ଜାରି ରହିଛି

ସେ କହିଛନ୍ତି ଖୁବ୍ ଶୀଘ୍ର ପୁଶି ଥରେ ସ୍ୱାଭାବିକ ଭାବରେ ଟିକାକରଣ କାର୍ଯ୍ୟକ୍ରମ ଚାଲିବ ଶ୍ରୀ ମହାପାତ୍ର କହିଛନ୍ତି ଦିତୀୟ ଡୋଜ୍ ଟିକା ପାଇଁ ଅପେକ୍ଷାରତ ହିତାଧ୍ଧକାରୀଙ୍କୁ ପ୍ରାଥମିକତା ଦିଆଯିବ

କୋଭିଡ୍ କଟକଣା ମଧ୍ଧରେ ଏହି ସଦସ୍ୟମାନେ ଆଗୁଆ ପ୍ୟାକେଟ୍ କରି ଆଲୁ ଓ ପିଆଜ ବିକ୍ରି କରୁଥିବା ଜଶାପଡ଼ିଛି

ଘଟଶାସ୍କୁଳରେ ବନବିଭାଗ କର୍ମଚାରୀମାନେ ପହଞ୍ ଶବ ବ୍ୟବଛେଦର ବ୍ୟବସ୍କା କରିଛନ୍ତି କିଛିଦିନ ତଳେ ଏହି ଅଅଳର ବାଙ୍କତେନ୍ତୁଲି ଗାଁରେ ଜଣଙ୍କୁ ହାତୀ ମାରି ଦେଇଥିଲା